ତିର୍ଭୋଲ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ବିଜୟ ଶଙ୍କର ଦାସ ପୂର୍ବତନ ବିଧାୟକ ବିଷ୍ଡୁ ଦାସଙ୍କ ପୁତ୍ର

ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ସର୍ବଦା ସ୍କରଣୀୟ ରହିବେ

ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀ ଅବସରରେ ବହୁ ସଙ୍ଗୀତ ପ୍ରେମୀ ତାଙ୍କ ସ୍କୁତିଚାରଣ କରିଛନ୍ତି